ଏ ସଂସ୍କାର ଯୋଗୁ ଚାଷୀମାନଙ୍କୁ ବଜାର ସ୍ୱାଧ୍ନତା ମିଳିବା ସହ ଉଦ୍ୟୋଗୀକତା ପାଇଁ ପ୍ରୋସାହିତ କରିବ

ଏ ନେଇ ଖାରବେଳ ଥାନାରେ ମାମଲା ରହିଛି

କୋଭିଡ୍ ଆର ସରକାର ବିଭିନ୍ନ ପ୍ରତିଶ୍ରୁତି ଦେଇ ସ୍ୱାସ୍ସ୍ୟକର୍ମୀଙ୍କୁ ନିଯୁକ୍ତି ଦେଇଥିବାବେଳେ ଏବେ କାର୍ଯ୍ୟ ହାସଲ ପରେ ସେମାନଙ୍କୁ ବାହାର କରିଦିଆଯାଇଛି

ସେହି ସମୟରେ ଅନ୍ୟ ଦିଗରୁ ଆସୁଥିବା ଏକ ଟ୍ରକ୍ ଦୁର୍ଘଟଶାଗ୍ରସ୍ତ ଟ୍ରାକଟରକୁ ଧକ୍କା ଦେବାରୁ ଟ୍ରାକଟର ଡ୍ରାଇଭର ସହ ଅନ୍ୟଜଣଙ୍କର ଘଟଶାସ୍ଥଳରେ ମୃତ୍ୟୁ ହୋଇଯାଇଛି